ଏହି ନେଟଓ୍ୱାର୍କକୁ ବିସ୍ତାର କରିବା ଲାଗି ଏବେ ଉଦ୍ୟମ ହେଉଛି

ଲୋକସଭାରେ ଏକ ପ୍ରଶ୍ୱର ଲିଖ୍ତ ଉତର ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ଟ ତଥା ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଏହି ସ୍ଚନା ଦେଇଛନ୍ତି

ଏହି ମାମଲାରେ ପ୍ରତିପକ୍ଷଙ୍କୁ କୋର୍ଟ ନୋଟିସ କାରି କରିଥିଲେ

ଏହି ମାମଲା ଏବେ ବିଚାରଧିନ ରହିଛି

ସରକାରଙ୍କ ଏହି ନିଷ୍ବଭି ବେଆଇନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି

ଆମ ଭଦ୍ରକ ସମ୍ୟାଦଦାତା ଜଣାଇଛନ୍ତି ଯେ ଗତକାଲି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ଏସ୍ପି କହିଛନ୍ତି ପୂର୍ବରୁ ଧାମନଗର ପୁଲିସ୍ ଘଟଣାସ୍କୁଳରେ ପହଞ୍ ତଦନ୍ତ ଜାରି ରଖିଛି